ସଂଶୋଧୂତ ନିର୍ବାଚନ ଆଚରଣ ବିଧୂ ଅନୁଯାୟୀ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି

ଏଥିରେ ଯୋଗଦେଇ ମାଡ୍ରାଇ ହାଇକୋର୍ଟର ବିଚାରପତି ଏନ୍ କିରୁବାକରନ ଉନ୍ନତମାନର ରାୟ ଲେଖ୍ବାର କୌଶଳ ଉପରେ ଗୁର୍ତ୍ୱାରୋପ କରିଥିଲେ

ଏଭଳି ପଦବୀ ପାଇବାରେ ଶ୍ରୀ ଦାସ ହେଉଛନ୍ତି ପ୍ରଥମ ଭାରତୀୟ